ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ ସମୟରେ ଶ୍ରୀ ମୋଦୀ କହିଛନ୍ତି ଭାରତ ବିଶ୍ୱର କିଛି ଉନ୍ଦକ୍ତ ଅର୍ଥନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ଶ୍ରୀ ମୋଦୀ ଓ ଶ୍ରୀ ପିଚାଇଙ୍କ ମଧ୍ୟରେ ଅନେକ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଛି ସେଗୁଡ଼ିକ ମଧ୍ୟରେ ଭାରତର କୃଷକ ଯୁବାପୀଢ଼ି ଓ ଉଦ୍ୟୋଗପତିମାନଙ୍କ ପାଇଁ ବୈଷୟିକଜ୍ଞାନର ଉପଯୋଗ ଆଦି ବିଷୟ ଅନ୍ତର୍ଭୁକ୍ତ କୃଷି କ୍ଷେତ୍ରରେ ସରକାର ଆଶିଥିବା ସଂସ୍କାର ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଶ୍ରୀ ମୋଦୀ ମଧ୍ୟ ତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଅନ୍ଲାଇନ୍ ଗବେଷଣାଗାର ଗୁଡ଼ିକ ବିଷୟରେ ତାଙ୍କ ସହ ଆଲୋଚନା କରିଛନ୍ତି ତଥ୍ୟର ସୁରକ୍ଷା ଓ ସାଇବର ସୁରକ୍ଷା ଭଳି ବିଷୟଗୁଡ଼ିକ ଉପରେ ଆଲୋଚନା କରି ସେ କହିଛନ୍ତି ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ବୈଷୟିକଞ୍ଜାନ କ୍ଷେତ୍ରର କମ୍ପାନୀମାନଙ୍କୁ ଏ ଦିଗରେ ଅଧିକ ଯତ୍ନବାନ ହେବାକୁ ପଡ଼ିବ କଥାବାର୍ତ୍ତାରେ ଅନ୍ଲାଇନ୍ ଶିକ୍ଷାର ପରିସର ବୃଦ୍ଧି ପାଇଁ ବୈଷୟିକଜ୍ଞାନର ପ୍ରୟୋଗ ଦେଶରେ ଆଞ୍ଚଳିକ ଭାଷାରେ ବୈଷୟିକଜ୍ଞାନର ବ୍ୟବହାର କ୍ରୀଡ଼ା କ୍ଷେତ୍ରରେ ବୈଷୟିକଜ୍ଞାନର ପ୍ରୟୋଗ କରାଯାଇ ଷ୍ଟାଡିୟମ୍ ସଦୃଶ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକୁ ଦେଖିବାର ସୁବିଧା ଓ ଡିଜିଟାଲ୍ ପେମେଙ୍କ କ୍ଷେତ୍ରରେ ଅଗ୍ରଗତି ଆଦି ବିଷୟ ସ୍ଥାନ ପାଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷାଦାନ ହେଉ ଶିକ୍ଷାଗ୍ରହଣ ହେଉ କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ ସବୁ କ୍ଷେତ୍ରରେ ଗୁଗୁଲର ଉଦ୍ୟମକୁ ନେଇ ସେ ଆନନ୍ଦ ଅନୁଭବ କରୁଛନ୍ତି ଗୁଗୁଲ ଦ୍ୱାରା ଭାରତରେ ଆରମ୍ଭ କରାଯାଇଥିବା ନୂଆ ନୂଆ ପଦକ୍ଷେପଗୁଡ଼ିକ ବିଷୟରେ ଶ୍ରୀ ପିଚାଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଓ ବିଶ୍ୱସନୀୟ ତଥ୍ୟର ପ୍ରସାର ଦିଗରେ ଗୁଗୁଲର ଉଦ୍ୟମ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଠିକ୍ ସମୟରେ କୋଭିଡ୍ କଟକଣା ଲାଗୁ ଯୋଗୁଁ ଭାରତରେ କୋଭିଡ୍ ସଂକ୍ରମଣର ମୁକାବିଲା ପାଇଁ ଏକ ଦୃଢ଼ ଭିଭିଭୂମି ସ୍ଥାପନ ହୋଇପାରିଛି ଅପପ୍ରଚାରକୁ ରୋକିବା ଦିଗରେ ଗୁଗୁଲର ସକ୍ରିୟ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ଭବିଷ୍ୟତରେ ଏହିଭଳି ଆବଶ୍ୟକ ସତର୍କତା ମୂଳକ ସୂଚନା ମାନ ଦେବାକୁ କହିଛନ୍ତି ଡିକିଟାଲ୍ ଟ୍ରାନ୍ସଫରମେସନ୍ ଇଲେକ୍ରୋନିକୁ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଚ୍ଚନ୍ତି ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଭାରତରେ ଡିଜିଟାଲ୍ ବ୍ୟବସ୍ଥାର ପ୍ରଚଳନ ଯୋଗୁଁ ଏ କ୍ଷେତ୍ରରେ ଥିବା ଅସମାନତାକୁ ଦୂର କରାଯାଇ ପାରିଛି ଓ ଦେଶରେ ନୂଆ ନୂଆ ପଦ୍ଧତିରେ କାର୍ଯ୍ୟ ସମ୍ଭବ ହୋଇଛି ସେ କହିଛନ୍ତି ଦେଶରେ ଜନଧନ ଆକାଉଷ୍ଟ ମୋବାଇଲ୍ ନମ୍ଭର ଓ ଆଧାରକାର୍ଡର ସଂଯୋଗ ଏବଂ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ତଥା ହିତାଧିକାରୀମାନଙ୍କୁ ସିଧାସଳଖ ରିହାତି ପ୍ରଦାନ ଦେଶର ଜନସାଧାରଣଙ୍କ ଜୀବନରେ ଅଭ୍ରୁତପୂର୍ବ ପରିବର୍ତ୍ତନ ଆଶିପାରିଛି

ମନ୍ତ୍ରୀ କହିଛନ୍ତି ଏକ ନୂଆ 'ମେକ୍ ଇନ୍ ଇଣ୍ଡିଆ ଡିଜିଟାଲ୍ ଉତ୍ପାଦନ' ପାଇଁ ପ୍ରଧାନମନ୍ତ୍ରୀ 'ଆତ୍ମନିର୍ଭର ଭାରତ'ର ଘୋଷଣା କରିଥିଲେ ଭାରତରେ ଅଧିକ ପୁଞ୍ଜିନିବେଶ କରିବା ନୂଆ ନୂଆ ପଦ୍ଧତିର ବିକାଶ କରିବା ଓ ସ୍ବଚନା ପ୍ରଦାନ ଏବଂ ଡିକିଟାଲ୍ ସଚେତନତା ସୃଷ୍ଟି ପାଇଁ ସେ ଗୁଗୁଲର ଭୟସୀ ପ୍ରଶଂସା କରିଛନ୍ତି

ଏହି ପାଷ୍ଠିକୁ ଭାରତୀୟ ଭାଷାଗୁଡ଼ିକରେ ସୂଚନା ପ୍ରଦାନ ନୂଆ ନୂଆ ସାମଗ୍ରୀ ଓ ସେବା ଆରମ୍ଭ ବ୍ୟବସାୟିକ କ୍ଷେତ୍ରକୁ କ୍ଷମତାପନ୍ନ କରିବା ଓ ବୈଷୟିକଜ୍ଞାନର ବିକାଶ କରିବା ଏବଂ ସ୍ୱାସ୍ଥ୍ୟ ଶିକ୍ଷା ତଥା କୃଷି କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ନର ବ୍ୟବହାର କରିବା ପାଇଁ ଖର୍ଚ୍ଚ କରାଯିବ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ବିଜନ୍ ପାଇଁ ତାଙ୍କୁ ଧନ୍ୟବାଦ ଜଶାଇ ଶ୍ରୀ ପିଚାଇ କହିଛନ୍ତି ଭାରତର କୋଟି କୋଟି ଲୋକଙ୍କୁ ଇଣ୍ଟରନେଟ୍ ସହ ସଂଯୋଗ କରି ସେମାନଙ୍କୁ ଅଳ୍ପ ଦାମ୍ରେ ସ୍ତାର୍ଟ୍ଫୋନ୍ ଓ ଡାଟା ଯୋଗାଇ ଦିଆଯାଇ ଏଠାରେ ଏକ ବିଶ୍ୱସ୍ତରୀୟ ଟେଲିକମ୍ ମୌଳିକ ଢାଞ୍ଚା ସ୍ଥାପନ କରାଯାଇଛି ଗୁଗୁଲ ଭାରତ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଶା ରଖିଛି ବୋଲି ସେ କହିଛନ୍ତି

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ଭୂତାଣୁରେ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ସରକାରୀ ସୃତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି କଥାବାର୍ତ୍ତାରେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ମ୍ରଖ୍ୟ ପ୍ରସଙ୍ଗ ରହିବ ଚୀନ୍ ଅନେକ ସ୍ଥାନର୍ ଏହାର ସୈନ୍ୟ ଅପସାରଣ କରିନେଇଛି

ଭିଏନ୍ଆଇଆର୍ ବାୟୋଟେକ୍ନୋଲୋଜିଜ୍ ଦ୍ୱାରା ବିକଶିତ ମୋଲିକୁଲାର୍ ପ୍ରୋବ୍କୁ ଦେଶରେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା କିଟ୍ ପାଇଁ ବ୍ୟବହାର କରାଯାଇ ପାରିବ

ଭିଏନ୍ଆଇଆର୍ର ଗବେଷଣା ଓ ବିକାଶ କାର୍ଯ୍ୟ ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ମିଶନ୍ ଅନୁସାରେ କରାଯାଉଛି ଜେକେ ଏନ୍କାଉଣ୍ଟର ଜାନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ତନାଗ ଜିଲ୍ଲାରେ ଆଜି ସକାଳେ ଘଟିଥିବା ଏକ ସଂଘର୍ଷରେ ଦୁଇ ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରାଠାରେ ନିରାପତ୍ତା ବାହିନୀ ଯବାନ ଓ ସନ୍ତ୍ରାସବାଦୀମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା

ଯବାନମାନେ ସନ୍ତାସବାଦୀମାନେ ଥିବା ଅଞ୍ଚଳର ନିକଟବର୍ତ୍ତୀ ହେବା ସମୟରେ ଲୁଚିରହିଥିବା ସନ୍ତ୍ରାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଏହାପରେ ଯବାନମାନଙ୍କ ପକ୍ଷରୂ ପାଲଟା ଗ୍ରଳି ଚାଳନା କରାଯାଇଥିଲା ଗୁଳି ବିନିମୟରେ ଦୁଇ ଜଣ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଛି ମୂତ ସନ୍ତ୍ରାସବାଦୀମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି ଏ ସମ୍ପନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି